ସେହି ତିନି ଜଣ ଏମ୍ଏଲ୍ଏଙ୍କ ମଧ୍ୟରେ ଦୁଇ ଜଣ ଏମ୍ଏଲ୍ଏ ତୂଣମଳ କଂଗ୍ରେସର ଅଛନ୍ତି ପାର୍ଟି ନେତା ମୁକୁଳ ରାୟ ଓ ପଶ୍ଚିମବଙ୍ଗ ରାଜ୍ୟ ଦାୟିତ୍ୱରେ ଥିବା କୈଳାଶ ବିଜୟବର୍ଗିଆ ଏହି ସମୟରେ ସେଠାରେ ଉପସ୍ଥିତ ଥିଲେ ମୁକୁଳ ରାୟଙ୍କ ପୁଅ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ଏପି ସ୍ୱିରିଂ ଇନ୍ ଅରୁଣାଚଳ ପ୍ରଦେଶରେ ପେମା ଖାଷ୍ଠୁ ଦ୍ୱିତୀୟବାର ଲାଗି ଆସନ୍ତାକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ସମ୍ପର୍ଣ୍ଣ ସଂଖ୍ୟା ଗରିଷତା ସହ ପ୍ରଥମ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ ପାଇଁ ଇଟାନଗର ସ୍ଥିତ ଦୋରଜି ଖାଣ୍ଡୁ ରାଜ୍ୟ ସମ୍ମିଳନୀ ହଲ୍ ଠାରେ ସମସ୍ତ ପ୍ରସ୍ତୁତି ସମ୍ପନ୍ନ ହୋଇଛି ରାଜ୍ୟର ଦଶମ ବିଧାନସଭାରେ ପେମା ଖାଣ୍ଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସେହି ସମୟରେ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ ନେବାର ଆଶା କରାଯାଉଛି

ବିଜେଡ଼ି ବିଜୁ ଜନତା ଦଳ ନେତା ନବୀନ ପଟ୍ଟନାୟକ ପଞ୍ଚମବାର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ଭୁବନେଶ୍ୱରର ଇଡ଼୍କୋ ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ

ରାଜ୍ୟପାଳ ତଥାଗତ ରାୟ ସିଲଂ ସ୍ଥିତ ରାଜଭବନଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ କୋନରାଡ୍ କେ ସାଙ୍ଗମା ଓ ତାଙ୍କ ମନ୍ତିମଶ୍ଚଳର ସଦସ୍ୟ ବୃନ୍ଦ ବହୁ ସରକାରୀ କର୍ମକର୍ତ୍ତା ଓ ସଶସ୍ତ ବାହିନୀର ବହୁ ଉଚ୍ଚପଦସ୍ଥ ଅଫିସର ଶପଥ ଗ୍ରହଣ ଉହବରେ ଯୋଗ ଦେଇଥିଲେ କେକେ ଗନ୍ଫାୟାର୍ ଜାମ୍ମୁ କାଶ୍ମୀରର ଅନନ୍ତନାଗ କିଲ୍ଲାରେ କୁନ୍ଦୁ କୋକରନାଗ ନିକଟସ୍ଥ କଝଓ୍ୱାନ୍ କଙ୍ଗଲରେ ନିରାପତ୍ତା ବାହିନୀ ଯବାନମାନଙ୍କ ସହ ସଂଘର୍ଷରେ ଦୁଇ ଜଣ ଅଜ୍ଞାତ ସନ୍ତାସବାଦୀ ପ୍ରାଣ ହରାଇଥିବାର ବିଶ୍ୱାସ କରାଯାଉଛି ନିରାପତ୍ତା ସୂତ୍ରରୁ କୁହାଯାଇଛି ଏପର୍ଯ୍ୟନ୍ତ କୌଣସି ମୃତ ଦେହ ଉଦ୍ଧାର କରାଯାଇ ପାରିନାହିଁ ଜଙ୍ଗଲ ଅଞ୍ଚଳରେ ସନ୍ତାସବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ କାରି ରହିଛି ପୂର୍ବରୁ ଆଜି ଅପରାହୁରେ ସେଠାରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ଏ ସଂକ୍ରାନ୍ତୀୟ ଅଧିକ ଖବରକୁ ଅପେକ୍ଷା କରାଯାଇଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଅବସରକାଳୀନ ଖଣ୍ଡପୀଠ କହିଛନ୍ତି ଏହି ହତ୍ୟା ଘଟଣାରେ ଅଧିକ ତଦନ୍ତ ପାଇଁ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିବାକୁ ପୁଲିସ୍କୁ ନିର୍ଦ୍ଦେଶ ଦେବାକୁ ନିମ୍ବ ଅଦାଲତ ନିଷ୍ପଭି ନେବେ ମୃତ ବ୍ୟକ୍ତିଙ୍କର ଜଣେ ସମ୍ପର୍କୀୟଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ମୂତ ମାଂସ ବ୍ୟବସାୟୀ କାଶିମ୍ କୁରେସିଙ୍କ ଦୁଇ ଜଣ ଭାଇଙ୍କ ଦ୍ୱାରା କିଛି ତଥ୍ୟ ଉନ୍ଗୋଚିତ ହେବା ପରେ ଏହି ମାମଲାରେ ଅଧିକ ତଦନ୍ତ ପାଇଁ ଏକ ମଧ୍ୟବର୍ତ୍ତିକାଳୀନ ଆବେଦନର ଖଣ୍ଡପୀଠ ଶୁଣାଣି କରୁଥିଲେ ଆବେଦନକୁ ପ୍ରତ୍ୟାଖ୍ୟାନ କରି ନିମ୍ନ ଅଦାଲତରେ ଏଥିପାଇଁ ଆବେଦନ କରିବାକୁ ଖଣ୍ଡପୀଠ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି ନିମ୍ନ ଅଦାଲତ ଆଇନ୍ ଅନୁସାରେ ଏ ସଂକ୍ରାନ୍ତରେ ନିଷ୍କଭି ନେଇପାରିବେ ହାପୁଡ୍ ହତ୍ୟା ଘଟଣାରେ ତଦନ୍ତର ସ୍ଥିତାବସ୍ଥା ସଂକ୍ରାନ୍ତରେ ରାଜ୍ୟ ସରକାର ଏକ ସାନି ରିପୋର୍ଟ୍ ଦାଖଲ କରିଥିବା ବିଷୟ ପୂର୍ବରୁ ସୁପ୍ରିମ୍କୋର୍ଟଙ୍କୁ ଜଣାଇ ସାରିଚ୍ଚନ୍ତି କର୍ଣ୍ଣାଟକ ଏଫ୍ଆଇଆର୍ କର୍ଷ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାର ସ୍ୱାମୀଙ୍କ ପୁଅ ନିଖିଳ କୁମାର ସ୍ୱାମୀଙ୍କ ବିରୁଦ୍ଧରେ ଆପତ୍ତିଜନକ ଲେଖା ପ୍ରକାଶ କରିଥିବାରୁ ଦୈନିକ ସମ୍ଭାଦପତ୍ର ବିଶ୍ୱବାଣୀ କନ୍ନଡ୍ର ସମ୍ପାଦକ ବିଶ୍ୱେସର ଭଟ୍ଟଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ କରାଯାଇଥିବାରୁ ବିଜେପି ନେତା ବିଏସ୍ ୟେଦିୟୁରାପ୍ପା ଏହାର ତୀବ୍ର ସମାଲୋଚନା କରିଛନ୍ତି ବେଙ୍ଗାଲ୍ତରୁଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଜେଡିଏସ୍ ସରକାର ବାକ୍ ସ୍ୱାଧୀନତା ଉପରେ ପ୍ରହାର କରିବାକୁ ପ୍ରଚେଷ୍ଟା ଚଳାଇଥିବାର ସେ ଦୋଷାରୋପ କରିଛନ୍ତି ଗତ ରବିବାର ଦିନ କେଡିଏସ୍ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଏସ୍ପିଙ୍କ ଦ୍ୱାରା ଦାୟର୍ କରାଯାଇଥିବା ଅଭିଯୋଗକୁ ଭିତ୍ତି କରି ଏହି ଏଫ୍ଆଇଆର୍ ରୁଜୁ ହୋଇଛି ଅଭିଯୋଗରେ କୁହାଯାଇଛି ନିଖିଳଙ୍କ ବିରୁଦ୍ଧରେ ପ୍ରକାଶ ପାଇଥିବା ସେହି ଲେଖା ତାଙ୍କର ରାଜନୈତିକ ଜୀବନକୁ ନଷ୍ଟ କରିବା ଓ ଅର୍ଥ ଆଦାୟ କରିବା ପାଇଁ ଉଦ୍ଦିଷ୍ଟ ନିଖିଳ ସମ୍ପ୍ରତି ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ମାଣ୍ଡିଆ ଆସନରୁ ହାରି ଯାଇଛନ୍ତି କର୍ଷାଟକ କର୍ମଜୀବୀ ସାମ୍ଭାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖାଯାଇ ବାକ୍ ସ୍ୱାଧୀନତାର ଏକ ବାତାବରଣ ସୃଷ୍ଟି କରାଯିବାକୁ ଅନୁରୋଧ କରାଯାଇଛି ୟୁଏଇ କ୍ରାଉନ୍ ପ୍ରିନ୍ସ ସଂଯୁକ୍ତ ଆରବ ଏମିରେଟ୍ ଯୁବରାଜ ଶେଖ୍ ମହମ୍ମଦ ବିନ୍ ଜୟଦ୍ ଟେଲିଫୋନ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ପାର୍ଟିର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଯୁବରାଜ କହିଛନ୍ତି ଦୁଇ ଦେଶ ମଧ୍ୟରେ ଆହୁରି ଅଧିକ ଘନିଷ୍ଠ ସମ୍ପର୍କ ସ୍ଥାପନ ଲାଗି ତାଙ୍କ ସହ ମିଶି କାର୍ଯ୍ୟ କରିବାକୁ ସେ ଆଶା ରଖିଛନ୍ତି ଭାରତ ଓ ଏହାର ଜନସାଧାରଣ ଆହୁରି ଅଧିକ ସମୃଦ୍ଧି ହାସଲ କରନ୍ତୁ ଏହା ସେ କାମନା କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ ମଧ୍ୟରେ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଉ ଏହା ତାଙ୍କର ଆନ୍ତରିକ ଇଚ୍ଛା ଇଣ୍ଡିଆ ଶ୍ରୀଲଙ୍କା ଶ୍ରୀଲଙ୍କା ଗସ୍ତ କରୁଥିବା ଭାରତୀୟମାନେ ସାବଧାନ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ବୈଦେଶିକ ମନ୍ତ୍ରଣାଳୟରୁ ଜାରି ଏକ ପରାମର୍ଶରେ କୁହାଯାଇଛି ଶ୍ରୀଲଙ୍କାରେ ସାନ୍ଧ୍ୟ ଆଇନ୍ ପ୍ରତ୍ୟାହାର ହେବା ପରେ ସେଠାରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ଆଡ଼କୁ ଫେରୁଛି ଓ ସାମାଜିକ ଗଣମାଧ୍ୟମ ଉପରୁ କଟକଣା ପ୍ରତ୍ୟାହାର ହେବା ସହ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଖୋଲା ଯାଉଛି ଏଥିରେ କୁହାଯାଇଛି ଯେଉଁ ଭାରତୀୟ ନାଗରିକମାନେ କୌଣସି ପ୍ରକାରର ସହାୟତା ଚାହିଁବେ ସେମାନଙ୍କୁ କଲମ୍ବୋ ସ୍ଥିତ ଭାରତୀୟ ହାଇକମିଶନ୍ କାଣ୍ଡି ସ୍ଥିତ ସହାୟକ ହାଇକମିଶନ୍ ଓ କାଫ୍ନା ଏବଂ ହୟନତୋତା ସ୍ଥିତ ବାଣିଜ୍ୟ ଦୂତାବାସ ସହ ଯୋଗାଯୋଗ କରିବାକୁ ହେବ

କମିଶନ୍ ହସ୍ୱିଟାଲର ନିର୍ଦ୍ଦେଶକଙ୍କ ପାଖକୁ ଚିଠି ଲେଖି ଏପର୍ଯ୍ୟନ୍ତ କ'ଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ ମହିଳା କମିଶନଙ୍କୁ ଜଣାଇବା ପାଇଁ କହିଛନ୍ତି ଗଣମାଧ୍ୟମରେ ପ୍ରକାଶିତ ଖବରକୁ ବିଚାରକୁ ନେଇ ଜାତୀୟ ମହିଳା କମିଶନ୍ ଏହା ଏକ ଅତି ଗୁରୁତର ଘଟଣା ବୋଲି ବର୍ଷନା କରିଛନ୍ତି ପାୟଲ୍ ତଡ଼ବିଙ୍କୁ ସିନିୟର୍ ଛାତ୍ରୀମାନେ ତାଙ୍କର କାତିକୁ ନେଇ ମାନସିକ ଯନ୍ତ୍ରଣା ଦେଉଥିଲେ ବୋଲି ସମ୍ଘାଦପତ୍ରରେ ଖବର ପ୍ରସାରିତ ହୋଇଥିଲା

ରାଜ୍ୟର ରାଜସ୍ୱ ବିଭାଗ କର୍ମକର୍ତ୍ତାମାନେ କହିଛନ୍ତି ସେମାନଙ୍କ ମଧ୍ୟରୁ ସର୍ବାଧିକ ଲୋକ ହେଉଛନ୍ତି କରିମ୍ନଗର ଜିଲ୍ଲାର ରାଜ୍ୟରେ ଭିଷଣ ଗ୍ରୀଷ୍ମ ପ୍ରବାହ କାରି ରହିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଶୁକ୍ରବାର ପର୍ଯ୍ୟନ୍ତ ଗ୍ରୀଷ୍କ ପ୍ରବାହ ବଳବତ୍ତର ରହିବାର ପାଣିପାଗ ବିଭାଗ କହିଛି

ଖାଲି ପଡ଼ିଥିବା ଅବଶିଷ୍ଟ ଆସନଗୁଡ଼ିକର ପୂରଣ ପାଇଁ ଏଭଳି କରାଯିବା ଲାଗି ମନ୍ତ୍ରଶାଳୟ ପକ୍ଷରୁ ଅନୁରୋଧ କରାଯାଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଖାଲି ପଡ଼ିଥିବା ପିଜି ମେଡିକାଲ୍ ଆସନଗୁଡ଼ିକର ପୂରଣ ପାଇଁ ବିଭିନ୍ନ ରାଜ୍ୟ ସରକାର ଓ ମେଡିକାଲ ଅନ୍ଦ୍ରଷ୍ଠାନଗ୍ରଡ଼ିକ ପକ୍ଷର୍ତ ଏଥିପାଇଁ ନିବେଦନ କରାଯାଇଥିଲା

ହକି ଦଳର ନେତୃତ୍ୱ ମନପ୍ରିତ୍ ସିଂହ ନେବେ ବୀରେନ୍ଦ୍ର ଲାକ୍ରା ଟିମ୍ର ଉପଅଧିନାୟକ ରହିବେ

ଆଣ୍ଟରେ ଆଘାତ ପାଇଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା ଟିମ୍ର ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ବରୁଣ କୁମାର ଅମିତ ରୋହିଦାସ ଓ ସୁମୀତ ଅଛନ୍ତି ଅଭିଜ୍ଞ ଗୋଲକିପର ପିଆର୍ ଶ୍ରୀଜେସ୍ ଓ କ୍ରିଷନ୍ ବି ପାଠକ ଟିମ୍ରେ ସାମିଲ ହୋଇଛନ୍ତି ଭାରତ' ରୁଷ ପୋଲାଣ୍ଡ ଓ ଉଜବେକିସ୍ଥାନ ସହ ପୁଲ୍ ଏରେ ସ୍ଥାନ ପାଇଥିବା ବେଳେ ଜାପାନ୍ ମେକ୍ୱିକୋ ଆମେରିକା ଓ ଦକ୍ଷିଣ ଆଫ୍ରିକା ପୁଲ୍ ବିରେ ସ୍ଥାନ ପାଇଛନ୍ତି ଭାରତ ଏହାର ପ୍ରଥମ ମ୍ୟାଚ୍ ରୁଷ୍ ବିପକ୍ଷରେ ଖେଳିବ ପ୍ରେଞ୍ ଫ୍ରେଞ୍ ଓପନ୍ ଟେନିସ୍ରେ ରୋହନ ବୋପନ୍ନା ଆଜି ତାଙ୍କର ମ୍ୟାଚ୍ ଖେଳିବେ ପୁରୁଷ ଡବଲ୍ସର ଓପନିଂ ପର୍ଯ୍ୟାୟରେ ରୋହନ ବୋପନ୍ନା ଓ ତାଙ୍କର ରୋମାନିଆ ଯୋଡ଼ି ମ୍ୟାରିୟସ୍ କୋପିଲ୍ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡ ଯୋଡ଼ି ରବେନ୍ କ୍ଲାସେନ୍ ଓ ମାଇକେଲ୍ ବିନସ୍ଙ୍କୁ ଭେଟିବେ